ଏହାଛଡ଼ା ଭବାନୀ ପାଟଶାଠାରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟମନ୍ତୀ ଯୋଗ ଦେବେ

ଯୁବକଯୁବତୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କ୍ୟାଶ୍ଡେଲ୍ ଶୋଭାଯାତ୍ରାରେ ଯୋଗ ଦେଇଥିଲେ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷର୍ ମହୋହବରେ ଏକ ଆକର୍ଷଣୀୟ ଷଲ ରହିବ

ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସମାଜସେବି ସତ୍ୟୋନ୍ଦୁ ରାୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ